ଶୋଭାଯାତ୍ରା ମାଧ୍ୟମରେ ସଂଶୋଧନ ଆଇନ ବିଷୟରେ ବିଜେପି କର୍ମୀମାନେ ଲୋକଙ୍ଙ ସଚେତନ କରାଇବେ

ଏ ସଂପର୍କରେ ଲୋକମାନଙ୍କୁ ଭୁଲ୍ ତଥ୍ୟ ଦେଉଥିବାରୁ ସେ କଂଗ୍ରେସ ଓ ଅନ୍ୟାନ୍ୟ ଦଳଙ୍କୁ ସମାଲୋଚନା କରିଛନ୍ତି ସେ କହିଛନ୍ତି ବିଜେପି ପକ୍ଷର୍ ଜନସଚେତନତା ପାଇଁ ଜିଲ୍ଲା ମଣ୍ଡଳ ଏବଂ ପଞାୟତ ସ୍ତରରେ ପୋଷ୍ଟକାର୍ଡ ଇମେଲ୍ ଏବଂ ଟ୍ୱିଟ୍ ଜରିଆରେ ଏହି ବାର୍ତ୍ତା ପ୍ରଦାନ କରାଯିବ

ସ୍ୱିଜରଲ୍ୟାଣ୍ଡରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସ୍ୱଚନା ଦିଆଯାଇଛି

ଏହି ଅବସରରେ ସାଂପ୍ରତିକ ସମୟରେ ଡାକଘରର ଉପଯୋଗିତା ସଂପର୍କରେ କୋରାପୁଟ ଜିଲ୍ଲାପାଳ ମଧୁସ୍ଦନ ମିଶ୍ର ଅତିଥଭାବେ ଯୋଗଦେଇ କହିଥିଲେ